ଆଜି ଭାରତ ଭେଟିବ ବେଲ୍ଜିୟମ୍କୁ

ଏଠାରେ ଥିବା ଅନ୍ତେବାସୀମାନଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ସେଲ୍ଟର୍ ହୋମ୍କୁ ସ୍ଥାନାନ୍ତରିତ କରିଥିବା ଜଶାପଡ଼ିଛି

ଅପରପକ୍ଷରେ ବାଲେଶ୍ୱର ପୁରୀ ଏବଂ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ଥିବା ଏହି ସଂସ୍ଚାର ସେଲ୍ଟର୍ ହୋମ୍ରେ ପ୍ରଶାସନ ପକ୍ଷରୁ ତଦନ୍ତ ଆର କରାଯାଇଛି

ଯୋଡ଼ା ଖଶି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି

ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି

ଏହି ଅବସରରେ ଫୁଲବାଣୀ ମୁଖ୍ୟ ଡାକଘର ଡେଭ୍ଲପ୍ମେଷ୍ ଅଫିସର ଯୋଗଦେଇ ସୁକନ୍ୟା ସମୂଦ୍ଧି ଯୋଜନାର ବିଭିନ୍ନ ଦିଗ ଉପରେ ଆଳୋଚନା କରିବା ସହିତ ଡାକଘରଦ୍ୱାରା ଜନସାଧାରଣ କିଭଳି ଭାବରେ ଉପକୃତ ହୋଇପାରିବେ ସେ ସମ୍ପର୍କରେ ସ୍ଟଚନା ପ୍ରଦାନ କରିଥିଲେ

ଆଜି ଶେଷ ଦିନ ହୋଇଥିବାରୁ ମେଳା ପଡ଼ିଆରେ ଏବେଠାରୁ ଭିଡ଼ ଦେଖାଯାଇଛି ଏହାକୁ ଦୂଷିରେ ରଖ୍ ସୁରକ୍ଷା ବ୍ୟବସ୍ଚାକୁ କଡ଼ାକଡି କରାଯାଇଛି

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତୀ ଅଶୋକ ଚନ୍ଦ ପଶ୍ତା ଏହାକୁ ଉଦଘାଟନ କରିଛନ୍ତି

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଶାଇରେ ପୁଶି ହାତୀଙ୍ଙ ଉପଦ୍ରବ ଦେଖିବାକୁ ମିଳିଛି ବଶାଇ କୁଳିପୋଷ ରେଞ୍ଚ୍ରେ ଏକ ହାତୀପଲ ଆସି ବ୍ୟାପକ ଫସଲ ନଷ କରୁଥିବା ଅଭିଯୋଗ ହୋଇଛି

ଚଳାଚଳକୁ ମଧ ବନ୍ଦ କରାଯାଇଛି

ମୃତକଙ୍କ ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ନିମବସନ୍ତ ଗାଁରେ

ଘରୋଇ ମାଟିରେ ବର୍ତ୍ତମାନ ସୁଦ୍ଧା ଶୀର୍ଷସ୍ଥାନ ଅଳଂକୃତ କରିଥିବା ଭାରତୀୟ ଦଳକୁ କଳିଙ୍ଗ ଷ୍ଟାଡିୟମ୍ରେ ଦର୍ଶକମାନେ ଉହାହିତ କରିବାକୁ ପ୍ରସ୍ତୁତ ରହିଛନ୍ତି ଆଜିର ମ୍ୟାଚ୍ ଯେଉଁ ଦଳ ଜିତିବ ସିଧାସଳଖ କ୍ୱାର୍ଟର ଫାଇନାଲ୍କୁ ପ୍ରବେଶ କରିବ